ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦି ଏହି ଅବସରରେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପିଏମ୍ ହକାଥନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଇଛାଶକ୍ତି ଏବଂ ଜନଭାଗିଦାରୀତା ଯେକୌଣସି ଦେଶର ସବୁଠାରୁ ବଡ଼ ସମ୍ପତ୍ତି ସାଧାରଣ ଜନତା ଯଦି ଥରେ ମାତ୍ର ପରିବର୍ତ୍ତନ ଆଶିବାକୁ ନିଷ୍ପତ୍ତି ନିଅନ୍ତି ତେବେ ସବୁ ସମ୍ଭବ ହୋଇଥାଏ

ସବୁ ସମସ୍ୟାର ମୂଳ କାରଣ ଖୋଜି ବାହାର କରିବାର ଆବଶ୍ୟକତା ରହିଛି ଏବଂ ଏହାର ସମାଧାନସୂତ୍ର ମଧ୍ୟ ବାହାରି ପାରିବ ଜନ୍ମରୁ କେହି ଜ୍ଞାନି ହୋଇ ନ ଥାନ୍ତି ଏବଂ ଏହି ଉକ୍ତିଟି ସରକାରଙ୍କ ପାଇଁ ମଧ୍ୟ ପ୍ରଜୁଯ୍ୟ ବୋଲି ଶ୍ରୀ ମୋଦି କହିଛନ୍ତି ସେ କହିଛନ୍ତି ସରକାର ଏକାକୀ କେବଳ ହିଁ ପରିବର୍ଭନ ଆଶିପାରିବେ ଏହି ଚିନ୍ତାଧାରା ସଠିକ୍ ନୁହେଁ ବର ଏହା ପାରସରିକ ସହଯୋଗ ଭିତ୍ତିକ ପ୍ରଶାସନ ଦ୍ୱାରା ହିଁ ସମ୍ଭବ

ପୁଲିସ୍ କହିଛି ଗୋଣ୍ଡାଠାରେ ଜଣେ ଲୋକ ଉପରେ କାଠ ପଡ଼ିଯିବାରୁ ତା'ର ମୃତ୍ୟୁ ଘଟିଥିଲା ଆଜମଗଡ଼ଠାରେ ଏକ ନିର୍ମାଣାଧୀନ ଅଟ୍ଟାଳିକା ଭାଙ୍ଗିପଡ଼ିବାରୁ ଦୁଇଜଣ ଶ୍ରମିକ ପ୍ରାଣ ହରାଇଛନ୍ତି ଲକ୍ଷ୍ନୌ ସୀତାପୁର ଆମେଠି ରାୟବରେଲି ସୁଲତାନପୁର ଆମ୍ବେଦକରନଗର ବଳରାମପୁର ଲକ୍ଷ୍ମୀପୁର ବାରବାଙ୍କୀ ଓ ହର୍ଦୁଇଠାରେ ଫସଲ ଓ ଘରଦ୍ୱାର ନଷ୍ଟ ହୋଇଥିବାର ଖବର ମିଳିଛି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରକାଶ ମୌର୍ଯ୍ୟଙ୍କ ହେଲିକପୁର ମଧ୍ୟ ଧୂଳିଝଡ଼ର ସମ୍ମୁଖୀନ ହୋଇଥିଲା ଫଳରେ ତାଙ୍କୁ ଆମେଠିରେ ଜରୁରୀକାଳୀନ ଭାବେ ଅବତରଣ କରିବାକୁ ପଡ଼ିଥିଲା ଆକି ମଧ୍ୟ ପୂର୍ବ ଉତ୍ତରପ୍ରଦେଶରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ଅନୁମାନ କରାଯାଉଛି

ରାଜ୍ୟ ସରକାର ପରେ ଏହି ଦୁର୍ନୀତିରେ ଏସ୍ଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ

ତାଙ୍କ ନାମକୁ ସାମିଲ କରାଯିବ କି ନାହିଁ ସେ ସଂକ୍ରାନ୍ତରେ ପରେ ନିଷ୍ପଭି ନିଆଯିବା ବିଷୟ ସିବିଆଇ କହିଛି

ଏହି ରୋଡ୍ ଗତ ଚାରିମାସ ହେବ ବରଫ ଓ ଖସଡ଼ା ଅବସ୍ଥା ଯୋଗୁଁ ବନ୍ଦ ଥିଲା ଯାନବାହାନ ଚଳାଚଳ ଆରମ୍ଭ ହେବା ସହ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ସମ୍ଭବ ହୋଇଛି ତିନିମାସ ହେବ ବନ୍ଦ ଥିବା ସୀମାନ୍ତବର୍ତ୍ତୀ ଅଞ୍ଚଳ ଗୁରେଜ ମଧ୍ୟ କିଲ୍ଲା ମୁଖ୍ୟାଳୟ ବାନ୍ଦିପୋରା ସହ ଯୋଗାଯୋଗ ହୋଇପାରିଛି ବରଫ ହଟାଇବା କାମ ସରିଯାଇଥିଲେ ମଧ୍ୟ ଶ୍ରୀନଗର ଲେହ କ୍ଜାତୀୟ ରାଜପଥ ଗତବର୍ଷ ଡିସେମ୍ବରରୁ ବନ୍ଦ ରହିଛି

ଉତ୍ତରକୋରିଆ କଥାବାର୍ତ୍ତା ପାଇଁ ରାଜି ହୋଇଥିବା ସତ୍ତ୍ୱେ ତାହା ଉପରେ କଟକଣା ଲାଗୁ କରାଯାଇଥିଲା ନିରାପତ୍ତା ପରିଷଦର ଜଣେ କୂଟନୀତିଜ୍ଞ କହିଛନ୍ତି ଜାତିସଂଘର ଅନୁରୋଧକ୍ରମେ ପରିଷଦର ଏକ କମିଟି ଉତ୍ତରକୋରିଆ ଉପରେ ଏପର୍ଯ୍ୟନ୍ତ ସର୍ବବୃହତ କଟକଣା ଲାଗୁ ପାଇଁ ଅନୁମୋଦନ କରିଥିଲା ଜାତିସଂଘ କଟକଶାକୁ ଲଂଘନ କରି ଉତ୍ତରକୋରିଆର ବିଭିନ୍ନ ସାମଗ୍ରୀର ଚୋରାଚାଲାଣକୁ ରୋକିବା ପାଇଁ ବିଶ୍ୱସ୍ତରରୁ ନିଆଯାଇଥିବା ପଦକ୍ଷେପର ଏହା ଏକ ଅଂଶବିଶେଷ ଉତ୍ତର କୋରିଆ ଦ୍ୱାରା ପରମାଣୁ ଓ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ ଓ ପ୍ରସାର କରାଯାଉଥିବା ଯୋଗୁଁ ତାହା ଉପରେ କଟକଣା ଲାଗୁ କରାଯାଇଆସ୍କୁଛି ଉତ୍ତରକୋରିଆ ସହ ଆମେରିକା କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଏହିସବୁ କଟକଣା ଅନୁମୋଦନ କରାଯାଇଛି ମେ ମାସ ଶେଷଆଡ଼କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ୍ ଉନ୍ଙ୍କ ମଧ୍ୟରେ ଶିଖର ବୈଠକ ସ୍ତରୀୟ କଥାବାର୍ତ୍ତା ହେବାର ସମ୍ଭାବନା ଅଛି ଇଣ୍ଡିଆ ପାକ୍ କୂଟନୀତିଜ୍ଞ ଏବଂ କୂଟନୀତି ସ୍ତରରେ ଥିବା ପ୍ରଭେଦକୁ ପାରସରିକ ବୁଝାମଣା ମାଧ୍ୟମରେ ସମାଧାନ କରିବାକୁ ଭାରତ ଓ ପାକିସ୍ତାନ ସହମତ ହୋଇଛନ୍ତି

ଏହି କୋଡ୍ ଅଫ୍ କଶ୍ଚକ୍ ଅନୁଯାୟୀ ଦୁଇ ଦେଶ ପରସ୍କର ବିରୁଦ୍ଧରେ କୌଣସି ପ୍ରକାର ଅପ୍ରୀତିକର ମନ୍ତବ୍ୟ ଦେଇ ପାରିବେ ନାହିଁ କିୟା ଫୋନ୍ ଲାଇନ୍କୁ ଛିନ୍ନ କରିପାରିବେ ନାହିଁ

ପ୍ରାଥମିକ ତଦନ୍ତରୁ କେବଳ ଦିଲ୍ଲୀ ଓ ହରିଆନାରେ ଦଶମ ଶ୍ରେଣୀ ଗଣିତ ପେପର ପ୍ରଶ୍ୱପତ୍ର ପ୍ରଘଟ ହୋଇଛି ବୋଲି ଜଣାପଡ଼ିଛି ଏହି ପେପର୍ ପାଇଁ ପୁନର୍ବାର ପରୀକ୍ଷା କେବଳ ହରିଆନା ଓ ଜାତୀୟ ରାଜଧାନୀ ଅଞ୍ଚଳରେ କରାଯିବ ଶ୍ରୀ ସ୍ୱରୂପ କହିଛନ୍ତି ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ପୁନର୍ବାର ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଗଲେ ପରୀକ୍ଷା ଜୁଲାଇ ମାସରେ କରାଯିବ ସେ କହିଛନ୍ତି ଭାରତ ବାହାରେ ପ୍ରଶ୍ନପତ୍ର ପ୍ରଘଟ ହୋଇନଥିବାରୁ ଭାରତ ବାହାରେ ପୁନର୍ବାର ପରୀକ୍ଷା କରାଯିବାର କୌଣସି କାରଣ ନାହିଁ ସେ କହିଛନ୍ତି ପ୍ରଶ୍ନପତ୍ର ପ୍ରଘଟ ଉପରେ ତଦନ୍ତ ଚାଲିଛି ଓ ଯେଉଁମାନେ ଏଥିପାଇଁ ଦାୟୀ ରହିବେ ସେମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିବ

ଏହି ସମୟରେ ଅଜ୍ଞାତ ସନ୍ତାସବାଦୀମାନେ ତାଙ୍କ ଉପରକୁ ଗୁଳି ଚଳାଇବାରୁ ସେ ଆହତ ହୋଇଛନ୍ତି ତାଙ୍କୁ ଏକ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି ପୋଲିସ୍ କହିଛି ସମଗ୍ର ଅଞ୍ଚଳକୁ ଘେରାଉ କରି ରଖାଯାଇଛି ଓ ଖୋଜାଖୋଜି ଜାରି ରହିଛି

ଶନିବାର ଦିନ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଇଲେକ୍ଟ୍ରୋନିକ୍ ଟ୍ରାଞ୍ଜାକ୍ସନ୍ ମଧ୍ୟ କରାଯିବ ସରକାରୀ ନେଶଦେଶକୁ ସହଜ କରିବା ପାଇଁ ଦେଶ ସାରା ସ୍ୱତନ୍ତ୍ର କ୍ରିୟରିଂ କାର୍ଯ୍ୟ ସକାଶେ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି

ବ୍ୟାଙ୍କ୍ଗୁଡ଼ିକୁ ସେମାନଙ୍କର ବାର୍ଷିକ ହିସାବ ପାଇଁ ସୋମବାର ଦିନଟିକୁ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ଛୁଟି ଘୋଷଣା କରାଯାଇଛି କିନ୍ତୁ ସୋମବାର ଦିନ ରିଜର୍ଭ ବ୍ୟାଙ୍କ୍ର କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିବ

ହନୁମାନ ଜୟନ୍ତୀ ହନୁମାନ ଜୟନ୍ତୀ ଆଜି ଦେଶର ବିଭିନ୍ନ ସ୍ଥାନରେ ଧାର୍ମିକ ମନୋଭାବ ସହ ପାଳନ କରାଯାଉଛି ଭଗବାନ ହନୁମାନଙ୍କ ଜନ୍ମଦିବସ ଉପଲକ୍ଷେ ଏହା ପାଳନ କରାଯାଉଛି ପ୍ରଧାନମନ୍ତ୍ରୀ ହନୁମାନ କୟନ୍ତୀ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମଣିପୁର ଏକ୍ସ ସିଏମ୍ ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଆର୍କେ ଦୋରେନ୍ଦ୍ର ସିଂଙ୍କର ଗତ ସନ୍ଧ୍ୟାରେ ପରଲୋକ ହୋଇଯାଇଛି

ଇମ୍ଫାଲ୍ ସ୍ଥିତ ଜବାହାରଲାଲ ନେହେରୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ୍ ହସ୍କିଟାଲ୍ର ଚିକିହାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି

ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ମଣିପୁର ବିଧାନସଭାର ବାଚସ୍କତି ଭାବେ କାର୍ଯ୍ୟ କରିଥିଲେ କେକେ ଆରେଷ୍ଟ୍ ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରଠାରେ ଗତ ସନ୍ଧ୍ୟାରେ ପୁଲିସ୍ ଦୁଇଜଣ ସନ୍ଦିଗ୍ମ ଆତଙ୍କବାଦୀଙ୍କୁ ଗିରଫ କରିଛି ସରକାରୀ ସୂତ୍ରରେ କୁହାଯାଇଛି ଯେ ରାଜପଥର ଲାସଜାନ୍ ବାଇପାସ୍ ଅଞ୍ଚଳରେ ଚେକିଂ ସମୟରେ ସେମାନଙ୍କୁ ଗିରଫ କରାଯାଇଛି ଗିରଫ ହୋଇଥିବା ସନ୍ଦିଗ୍ରମାନଙ୍କ ପରିଚୟ ନିଶ୍ଚିତ କରିବା ଜାରି ରହିଛି ନୀଳଗିରି ଟ୍ରେନ୍ ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରାପ୍ତ ତାମିଲନାଡ଼ୁର ନୀଳଗିରି ମାଉଣ୍ଟେନ୍ ରେଲୱେକ୍ ଏନ୍ଏମ୍ଆର୍ ପକ୍ଷରୁ ସ୍ୱତନ୍ତ୍ର ରେଳସେବା ଆରମ୍ଭ କରାଯିବ ଗ୍ରୀଷ୍ମ ଛୁଟି ତଥା ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଏନ୍ଏମ୍ଆର୍ ପକ୍ଷରୁ ଏହି ନିଷ୍ପଭି ନିଆଯାଇଛି

କେବଳ ଶନିବାର ଓ ରବିବାର ଦୁଇ ଦିନ ଧରି ଏହି ସେବା ପ୍ରଦାନ କରାଯିବ ବୋଲି ଦକ୍ଷୀଣ ରେଳବାଇ ପକ୍ଷରୁ କୁହାଯାଇଛି

ତେଣୁ ନୂଆ ସରକାର ସ୍ୱଚ୍ଛ ଉପାୟରେ ଏକ ସାନି ତାଲିକା ଗ୍ରାମସଭାଗୁଡ଼ିକ ମାଧ୍ୟମରେ ପ୍ରସ୍ତୁତ କରିବେ

ଏହି ଭାରତୀୟ ଖେଳାଳି ଚତୁର୍ଥ ମାନ୍ୟତାପ୍ରାପ୍ତ ନେଦରଲାଣ୍ଡ୍ର ମାର୍କ କାଲଜେୟୁଙ୍କୁ ଭେଟିବେ